ଏତେ ପରିମାଣର ପେନ୍ସନ ଦିଆଯିବା ଦ୍ୱାରା ଇପିଏଫ୍ଓ କର୍ପୋସ ପାଶ୍ବି ହ୍ରାସ ପାଇବା ସଂକ୍ରାନ୍ଡ ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି

ଅନ୍ୟମାନଙ୍କ ମଧ୍ଧରେ ପୂର୍ବତନ ସାଂସଦ ସୁବାସ ନାୟକ ମଧ ବିଜେପିରେ ଯୋଗଦେଇଛନ୍ତି

ଶ୍ରୀ ପଟ୍ଟନାୟକ ଅପରାହୁରେ କନିଷିଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ଏହି କାର୍ ଏବଂ ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଏହି ଗାଡ଼ିଟି ଗୋଟିଏ ରାଜନୈତିକ ଦଳର କର୍ମୀଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଶାପଡିଛି